ଉତ୍ତରପୂର୍ବାଞ୍ଚଳର ସଂସ୍କୃତିକୁ ବଜାୟ ରଖିବାକୁ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି

ଭାରତୀୟ କ୍ରିକେଟ୍ କ୍ୟାପଟେନ୍ ବିରାଟ କୋହଲି କହିଛନ୍ତି ଆସନ୍ତାକାଲିଠାରୁ ୱେଲିଂଟନ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଥିବାରୁ ଭାରତୀୟ ଦଳପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିଛି

ସେ କହିଛନ୍ତି ଏଭଳି ଗୁଜବ ପ୍ରଚାର କରି ଯେଉଁମାନେ ଉତ୍ତରପୂର୍ବାଞ୍ଚଳ ଓ ଭାରତ ମଧ୍ୟରେ ମତପାର୍ଥକ୍ୟ ସୂଷ୍ଟି କରିବାକୁ ପ୍ରଚେଷ୍ଟା କରିଛନ୍ତି ତାହା କେବେ ସଫଳ ହେବ ନାହିଁ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ସାଂସ୍କୃତିକ ବିବିଧତା ବିନା ଭାରତ ଅସମ୍ପର୍ଣ୍ଣ ଶ୍ରୀ ଶାହା କହିଛନ୍ତି ସମଗ୍ର ଉଉରପୂର୍ବାଞ୍ଚଳକୁ ସମସ୍ୟା ମୁକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ

ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ସ୍ବଚନା ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ କ୍ରୁଝୁଥିବା ଚୀନ୍କୁ ସହାୟତା କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ସେ କହିଛନ୍ତି ଏହି ବିମାନ ଫେରିବା ବେଳେ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଆଶିବ ଯେଉଁମାନେ ସେହି ବିମାନରେ ଆସିବାକୁ ଚାହାନ୍ତି ସେମାନେ ଭାରତୀୟ ଦ୍ୱତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ଶ୍ରୀ କୁମାର କହିଛନ୍ତି ସେହି ବିମାନରେ ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଆସିପାରିବେ କିନ୍ତ୍ର ତାହା ପୂର୍ବର୍ ବିମାନରେ କେତେ ସଂଖ୍ୟକ ଲୋକ ଆସିପାରିବେ ତାହାର ବିଚାର କରି ନିଷ୍ପଭି ନିଆଯିବ

ସେମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଚିକିତ୍ସା କରାଯାଉଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶକୁ ଗସ୍ତ ଉପରେ ଚୀନ୍ର ପ୍ରତିବାଦ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ମୁଖପାତ୍ର କହିଛନ୍ତି ଅରୁଣାଚଳ ପ୍ରଦେଶ ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସର୍ବଦା କହି ଆସୁଛି ସେ କହିଛନ୍ତି ଜଣେ ଭାରତୀୟ ନେତାଙ୍କ ଅରୁଣାଚଳ ପ୍ରଦେଶକୁ ଗସ୍ତ ସଂକ୍ରାନ୍ତରେ ପ୍ରତିବାଦ କରାଯିବା ଅର୍ଥହୀନ ଏଫ୍ଏମ୍ କରୋନା ମିଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତୀୟ ବାଣିଜ୍ୟ ଉପରେ ଏହାର ପ୍ରଭାବ ଓ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତିର ଆଜି ସମୀକ୍ଷା କରିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ସମ୍ପୁକ୍ତ ମନ୍ତ୍ରଣାଳୟଗୁଡ଼ିକର ସଚିବ ଓ ଅଫିସରମାନେ ଯୋଗ ଦେଇଥିଲେ ଦୁଇ ଦିନ ପୂର୍ବେ ଅର୍ଥମନ୍ତ୍ରୀ ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ଏ ବିଷୟରେ ଆଲୋଚନା କରିଥିଲେ ସଚିବ ଓ ଅନ୍ୟାନ୍ୟ ବିଶେଷଜ୍ଞମାନଙ୍କ ସହ ବିଚାର ବିମର୍ଷ ପରେ ପଦକ୍ଷେପ ବିଷୟରେ ଘୋଷଣା କରାଯିବାକୁ ସେତେବେଳେ ସେ କହିଥିଲେ

ଏହି ଗସ୍ତ ଦୂଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ଓ ଭାଗିଦାରୀ ସମ୍ପର୍କକୁ ସୁଦୁଢ଼ କରିବ

ଆକି ଅପରାହରେ ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ପ୍ରତିରକ୍ଷା ନିରାପତ୍ତା ଓ ବାଣିଜ୍ୟ ସମେତ ପ୍ରାୟ ସମସ୍ତ ବିଷୟ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ଭାରେ ସ୍ଥାନ ପାଇବ

ଭାରତ ବାଣିଜ୍ୟ କ୍ଷେତ୍ରରେ ଆମେରିକା ପ୍ରତି ଉଚ୍ଚିତ ଆଭିମୁଖ୍ୟ ଗ୍ରହଣ କରିନଥିବା କଥା ଶ୍ରୀ ଟ୍ରମ୍ମ କହିଥିବା ବିଷୟରେ ପ୍ରଶ୍ନ କରାଯିବାରୁ ଶ୍ରୀ କୁମାର କହିଛନ୍ତି ଶ୍ରୀ ଟ୍ରମ୍ ବାଣିଜ୍ୟ ସନ୍ତୂଳନା ବିଷୟକ୍ତ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ ଓ ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ସେ କହିଛନ୍ତି କେଉଁ ପରିପ୍ରେକ୍ଷୀରେ ଏହା କ୍ରହାଯାଇଥିଲା ତାହା ବୁଝିବା ହେଉଛି ଗୁରୁତ୍ୱପୂର୍ଣ୍ଣ

ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଇଣ୍ଡିଆ ରୋଡ୍ ଶୋ' ସହିତ ଏହି ଗସ୍ତ ଆରମ୍ଭ ହେବ

ସେଗୁଡ଼ିକରେ କଳାକାରମାନେ ଦେଶର ସାଂସ୍କୃତିକ ବିବିଧତାର ପ୍ରଦର୍ଶନ କରିବେ ଓ ସଂଗୀତ ପରିବେଶଣ କରିବେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜୀବନୀ ଉପରେ କିଛି ମଞ୍ଚ ନିର୍ମାଣ କରାଯାଉଛି

ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ଅଧିକ ଉଚ୍ଚସ୍ତରକୁ ନେଇଯିବା ଉପରେ ଆଲୋଚନା କରାଯିବ ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସ୍କଚନା ଦେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସ୍ବଛନ୍ତି

ଜେନେରାଲ୍ ନରୱଣେ କହିଛନ୍ତି ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ୍ ପ୍ରଦାନ ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଏ ଦିଗରେ ଅଧିକ ପଦକ୍ଷେପ ନେବାରେ ସହାୟତା କରିବ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭାରତୀୟ ସେନାବାହିନୀ ଧର୍ମ କାତି ବଂଶ କିୟା ପୁରୁଷ ଓ ମହିଳା ଭିତ୍ତିରେ କୌଣସି ପକ୍ଷପାତ କରେନାହିଁ

କାମ୍ମୁ କାଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ସେ କହିଛନ୍ତି ସେଠାରେ ସନ୍ତାସବାଦୀ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଓ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇଛି ସେ କହିଛନ୍ତି ସୀମାପାର ସନ୍ତାସବାଦ ହ୍ରାସ କରାଯିବା ପାଇଁ ବାହ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଛି

ନ୍ୟୁଜିଲାଣ୍ଡ କ୍ରିକେଟ୍ ଖେଳାଳିମାନଙ୍କ ଉତ୍ତମ ଆଚରଣ ପ୍ରଶଂସା କରି ସେ କହିଛନ୍ତି ଯଦି ତାଙ୍କ ଟିମ୍ ଅନ୍ୟ କୌଣସି ଟିମ୍ ସହ ଟେଷ୍ଟ କ୍ରିକେଟ୍ରେ ପ୍ରଥମ ସ୍ଥାନରେ ରହିବାର ସ୍ଥିତି ଉପୁଜେ ତେବେ ସେ ଏଥିପାଇଁ ନ୍ୟୁଜିଲାଣ୍ଡ ଦଳକୁ ବାଛିବେ